ଲ୍ୟାଣ୍ଡର ପୂଥକ ଅର୍ବିଟରରୁ ଅଲଗା ହୋଇଯିବା ପରେ ଏହା ଚନ୍ଦ୍ରପୂଷ୍ ଆଡ଼କୁ ଗତି କରୁଛି

ଅର୍ବିଟର ତାହାର କକ୍ଷରେ ବର୍ଷେ ପର୍ଯ୍ୟନ୍ତ ରହିବ

ଏହି ମିଶନ ସଂପ୍ରର୍ଷ୍ଡ ହେବା ସହ ଚନ୍ଦ୍ରପୂଷ୍ଡରେ ଧୀରେ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହେବ

ତେବେ ଆକି ଏହି ଦିନର ଉପାଦେୟତାକୁ ଲକ୍ଷ୍ୟ କରି ଭୁବନେଶ୍ୱରସ୍ଥିତ କିଟ୍ ପରିସରରେ ଏକ ସ୍ୱତନ୍ତ କାର୍ଯ୍ୟକ୍ରମ ଅନୁଷିତ ହେଉଛି

ସେହିଭଳି ରାକ୍ୟ କୂଷିମନ୍ତୀ ଅରୁଣ କୁମାର ସାହୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଅଧିକାରୀ ଏହି ବୈଠକରେ ସାମିଲଥିଲେ

ଚଳିତବର୍ଷ ବିଜେଡି ଅଫ୍ଲାଇନ୍ ସହ ଅନ୍ଲାଇନ୍ରେ ମଧ ସଭ୍ୟ ସଂଗ୍ରହ କରିବ

ରାକ୍ୟର ବିଭିନ୍ଦ ଶିକ୍ଷାନୁଷ୍ଠାନ ଏବଂ ସହରରେ ଏଥିପାଇଁ ସାକସଜା କରାଯାଇଛି କେତେକ ସ୍ଥାନରେ ଆକର୍ଷଣୀୟ ତୋରଣ ଏବଂ ରଙ୍ଗୀନ ଆଲୋକମାଳାରେ ମଣ୍ଡପଗୁଡ଼ିକୁ ମଧ୍ଧ ସଜିତ କରାଯାଇଛି

କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଧ ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ ଟ୍ୱିଟ୍ କରି କହିଛନ୍ତି ଭଗବାନ ଶ୍ରୀଗଣେଶ ସମସ୍ତଙ୍କ ଜୀବନରେ ସ୍ବଖ ଓ ସଫଳତା ଭରିଦିଅନ୍ତୁ

ଦୂରଦୂରାନ୍ତରେ ରହୁଥିବା ପରିବାର ସ୍ୱଜନଙ୍ଙ ଆଗମନରେ ଗାଁ ଓ ସହର ପୁରିଉଠିଛି ସମ୍ୟଲପୁରର ଅଧିଷାତ୍ରୀ ଦେବୀ ମା' ସମଲେଇଙ୍କ ମନ୍ଦିରରେ ଆସନ୍ତାକାଲି ବିଶେଷ ପୂଜାର୍ଚ୍ଚନା କରାଯିବ ମା' ସମଲେଶ୍ୱରୀଙ୍କ ନବାନ୍ ଲାଗି ଲଗୁ ଧାର୍ଯ୍ୟ କରାଯାଇଛି

ସେମାନେ ରାସ୍ତା କଡ ଓ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ

ଫଳରେ ସେ ରାସ୍ତାକଡ଼କୁ ଛିଟିକି ପଡିଥିଲେ